କୁଷିଜାତ ପଦାର୍ଥର ବିକ୍ରୟ ବଜାରର ବଳକା ପଦାର୍ଥର ପରିଚାଳନା କୃଷକମାନଙ୍କପାଇଁ ବ୍ୟାଙ୍କ୍ ରଣ ଓ କୃଷିକ୍ଷେତ୍ରକୁ ବିଭିନ୍ନ କଟକଣା ମଧ୍ୟରୁ ମୁକ୍ତ କରିବା ଆଦି ବିଷୟ ଉପରେ ଆଲୋଚନାରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି ପ୍ରଧାନମନ୍ତ୍ରୀ କୃଷିକ୍ଷେତ୍ରରେ ବୈଷୟିକ ଜ୍ଞାନର ଅଧିକ ପ୍ରୟୋଗପାଇଁ ଗୁରୁତ୍ୱ ଆରୋପ କରିଛନ୍ତି ଫଳରେ କୃଷକମାନେ ସମଗ୍ର ଭ୍ୟାଲ୍ୟୁ ଚେନ୍ର ସୁବିଧା ଲାଭ କରିପାରିବେ ଫାର୍ମର୍ ପ୍ରଡ୍ୟୁସର ଅର୍ଗାନାଇଜେସନ୍ ଏଫ୍ପିଓକୁ ଆହୁରି ଅଧିକ ଶକ୍ତିଶାଳୀ କରିବାପାଇଁ ନିଷ୍ପତ୍ତି ନିଆଯାଇଛି ଏହାଦ୍ୱାରା ଦେଶର କୃଷି ଅର୍ଥନୀତି ତ୍ୱରାନ୍ୱିତ ହେବା ସହ କୃଷିଜାତ ପଦାର୍ଥର ବାଶିଜ୍ୟରେ ସ୍ୱଚ୍ଛତା ଆସିବ ଓ କୃଷକମାନଙ୍କୁ ସର୍ବାଧକ ଲାଭ ମିଳିବ ପ୍ରଧାନମନ୍ତ୍ରୀ ବ୍ରାଣ୍ଡ୍ ଇଣ୍ଡିଆର ବିକାଶ ପାଇଁ ଆହ୍ୱାନ ଦେଇ ଦେଶରେ କୃଷି ରପ୍ତାନୀ ବୃଦ୍ଧି ଲାଗି ସାମଗ୍ରୀଭିତ୍ତିକ ବୋର୍ଡ଼ ଓ ପରିଷଦଗୁଡ଼ିକର ସ୍ଥାପନ ହେବା ଉଚିତ ବୋଲି କହିଛନ୍ତି କୃଷି ବଜାର ବ୍ୟବସ୍ଥାରେ ହସ୍ତକ୍ଷେପ ମାଧ୍ୟମରେ ଆବଶ୍ୟକ ସଂସ୍କାର ଅଣାଯିବାକୁ ବୈଠକରେ ଆଲୋକପାତ କରାଯାଇଛି କମ୍ ସୁଧରେ ରଣ ପ୍ରଦାନ ସ୍ୱତନ୍ତ୍ର କିଷାନ୍ କ୍ରେଡିଟ୍ କାର୍ଡ଼ ସୁବିଧା ରାଜ୍ୟ ଭିତରେ ଓ ରାଜ୍ୟଗୁଡ଼ିକ ମଧ୍ୟରେ କୃଷିଜାତ ପଦାର୍ଥଗୁଡ଼ିକର କାରବାର ଭଳି ଆଉ କିଛି ବିଷୟ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି

କୃଷି ଅର୍ଥନୀତିର ଦ୍ୱାର ଉଭୟ ପୁଞ୍ଜି ଓ ବୈଷୟିକ ଜ୍ଞାନପାଇଁ ଖୋଲିଦେବାକୁ ଏକକ ବୈଧାନିକ ନିୟମ ପ୍ରଶୟନର ବିଭିନ୍ନ ସମ୍ଭାବନା ଉପରେ ଆଲୋଚନା କରାଯାଇଛି ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ନ୍ତଆ ପଦକ୍ଷେପ ଗ୍ରହଣ ବିଷୟରେ ଗୁରୁତ୍ୱ ଆରୋପ କରିଛନ୍ତି କୃଷିକାତ ପଦାର୍ଥ ଅମଳ ପରବର୍ତ୍ତୀ ମୌଳିକ ଢାଞ୍ଚା କ୍ଷେତ୍ର ପ୍ରତି ବଡ଼ ଧରଣର ବେସରକାରୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ସମୟୋପଯୋଗୀ କରିବା ପ୍ରତି ସ୍ୱତନ୍ତ୍ର ଭାବେ ଆଲୋକପାତ କରାଯାଇଛି ଆର୍ମଣ୍ଡ୍ ପ୍ରୋସେସ୍ କରୋନାର ମୁକାବିଲାରେ ସଂପୃକ୍ତ ଥିବା ଅଗ୍ରଣୀ ଯୋଦ୍ଧାଙ୍କ ପ୍ରତି ସନ୍ମାନ ଓ ସମର୍ଥନ ପ୍ରଦର୍ଶନ କରିବା ପାଇଁ ଆଜି ଭାରତୀୟ ସେନାବାହିନୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ ପ୍ରତିରକ୍ଷା ବାହିନୀ ମୁଖ୍ୟ ଜେନେରାଲ୍ ବିପିନ ରାଓ୍ୱତ ଏ ସମ୍ପର୍କରେ ଗତକାଲି ଘୋଷଣା କରିଥିଲେ ଏହି ଘୋଷଣାକୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତୀୟ ସେନାବାହିନୀ ସର୍ବଦା ଦେଶର ନିରାପତ୍ତାକୁ ବଜାୟ ରଖି ଆସିଛି ବିପର୍ଯ୍ୟୟ ସମୟରେ ସେମାନେ ଲୋକମାନଙ୍କର ସେବା କରିବାକୁ ସବୁବେଳେ ଆଗେଇ ଆସିଛନ୍ତି କୋଭିଡ୍ ନାଇଷ୍ଟିନ୍ ଯୋଦ୍ଧାଙ୍କୁ ସମ୍ମାନ କଣାଇବା ପାଇଁ ସେନାବାହିନୀର ଏହି ଅଭିଯାନକୁ ସେ ପ୍ରଶଂସା କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାରତୀୟ ସେନା ବାହିନୀ ଓ ସେନା ମୁଖ୍ୟ ଜେନେରାଲ ରାଓ୍ପତଙ୍କର ଏହି ନିଷ୍କଭି ପାଇଁ ଧନ୍ୟବାଦ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ଶାହା କହିଛନ୍ତି କରୋନା ମୁକାବିଲାରେ ବ୍ରତି ରହିଥିବା ଯୋଦ୍ଧାମାନେ ନିରବଚ୍ଛିନ୍ନ କାର୍ଯ୍ୟ କରି ଏହି ଭୂତାଣୁକୁ ଦୂରେଇ ରଖିବାରେ ସମର୍ଥ ହୋଇଛନ୍ତି ସେମାନଙ୍କ ସମର୍ଥନରେ ସାରା ଦେଶ ଛିଡ଼ା ହୋଇଛି ବୋଲି ସେ କହିଛନ୍ତି ଆଜି ସେନାବାହିନୀ ପକ୍ଷରୁ ଡାକ୍ତର ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ବ୍ୟାପକ ଆୟୋଜନ କରାଯାଉଛି ଶ୍ରୀନଗରରୁ ତିରୁଅନନ୍ତପୁରମ୍ ଏବଂ ଦିବ୍ରୁଗଡ଼ରୁ କଚ୍ଛ ମଧ୍ୟରେ ଯୁଦ୍ଧ ବିମାନ ଓ ହେଲିକପ୍ଟର ଉଡ଼ାଣ କରାଯିବ ଭାରତୀୟ ବିମାନ ବାହିନୀ ଓ ନୌବାହିନୀର ହେଲିକପ୍ଟରରୁ କୋଭିଡ୍ ନାଇଷ୍ଟିନ୍ ହସ୍କିଟାଲଗୁଡ଼ିକ ଉପରେ ପୁଷ୍ପ ବୃଷ୍ଟି କରାଯିବ ନୌବାହିନୀ ଓ କୋଷ୍ଟଗାର୍ଡ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ସମୁଦ୍ରରେ ରଖାଯାଇଥିବା ନୌଜାହାଜଗୁଡ଼ିକୁ ସ୍ୱତନ୍ତ୍ର ଢାଞ୍ଚାରେ ସଜାଯିବ ଆର୍ମି ବ୍ୟାଶ୍ଡ କୋଭିଡ୍ ହସ୍କିଟାଲ୍ଗୁଡ଼ିକୁ ଯାଇ ସେଠାରେ ସ୍ୱାସ୍ଥ୍ୟ କର୍ମୀଙ୍କୁ କୃତଜ୍ଞତା ଜଣାଇ ବିଭିନ୍ନ ଧୁନ୍ ପରିବେଷଣ କରିବେ ସମସ୍ତ ତିନିବାହିନୀର ମୁଖ୍ୟ ଆଜି ସକାଳେ ନୂଆଦିଲ୍ଲୀ ସ୍ଥିତ ପୁଲିସ ସ୍ମାରକୀଠାରେ କରୋନା ସଂକ୍ରମଣ ମୁକାବିଲାରେ ନିୟୋଜିତ ପୁଲିସ କର୍ମୀମାନଙ୍କର କାର୍ଯ୍ୟ ପ୍ରତି ସମ୍ମାନ ଜଣାଇବେ

ଏମ୍ଏସ୍ଏମ୍ଇ ଗଡ଼କରୀ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର ଏକ ରିଲିଫ୍ ପ୍ୟାକେଜ୍ ଘୋଷଣା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏଥିସକାଶେ ଅର୍ଥ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କଠାରୁ ପରାମର୍ଶ ମଗାଯାଇଛି ଆଗାମୀ ଦିନରେ ଏହି ପ୍ୟାକେଜର ଘୋଷଣା କରାଯିବ ଦେଶରେ ଦେଖାଦେଇଥିବା ବେରୋଜଗାରୀ ଓ ଆର୍ଥିକ ସଂକଟକୁ ସବୁ ପକ୍ଷ ମିଳିତ ଭାବେ ସମାଧାନ କରିବେ ଏଥିପାଇଁ ଭାରତୀୟ ଶିଳ୍ପସଂସ୍ଥାଗୁଡ଼ିକ ସକାରାତ୍ମକ ମନୋଭାବ ପୋଷଣ କରିବାକୁ ସେ ଆହ୍ପାନ କରିଛନ୍ତି ବିଶ୍ୱବ୍ୟାପୀ ଦେଖାଦେଇଥିବା ଆର୍ଥିକ ସଂକଟ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଏହି ସମୟ ହେଉଛି ଭାରତୀୟ ଶିଳ୍ପଦ୍ୟୋଗୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସମୟ ଏହି ସମୟରେ ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇଥାଏ ଭାରତରେ ପୁଞ୍ଜିନିବେଶ କରିବା ପାଇଁ ସେ ବିଶ୍ୱସ୍ତରୀୟ ଶିଳ୍ପପତିମାନଙ୍କୁ ସ୍ୱାଗତ କରିଛନ୍ତି ଏକାଡେମୀ କ୍ୟାଲେଣ୍ଡର କେନ୍ଦ୍ର ସରକାର ନବମ ଏବଂ ଦଶମ ଶ୍ରେଣୀ ପାଇଁ ପରିବର୍ତ୍ତ ଏକାଡେମୀ କ୍ୟାଲେଣ୍ଡର ଗତକାଲି ଜାରି କରିଛନ୍ତି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଯୁକ୍ତି ବିଦ୍ୟା ଏବଂ ସାମାଜିକ ଗଣମାଧ୍ୟମର ଉପଯୋଗ କରି କିପରି ପଢ଼ାଯାଇ ପାରିବ ସେ ସମ୍ପର୍କରେ ଏହି କ୍ୟାଲେଣ୍ଡରରେ ଦିଶା ନିର୍ଦ୍ଦେଶ କରାଯାଇଛି ନୂଆଦିଲ୍ଲୀ ଠାରେ ଏହି ସୂଚନା ଦେଇ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି ଇଷ୍ଟରନେଟ୍ ସୁବିଧା ନଥିବା ଛାତ୍ରଛାତ୍ରୀଙ୍କୁ ପଢ଼ାଇବାର ମାର୍ଗ ମଧ୍ୟ ଏହି କ୍ୟାଲେଣ୍ଡରରେ ସ୍ୱଷ୍ଟ କରାଯାଇଛି ଅଭିଭାବକଙ୍କୁ ଏଥିରେ ସାମିଲ କରିବା ପାଇଁ କୁହାଯାଇଛି ସେ କହିଛନ୍ତି ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଖୁବ୍ ଶୀଘ୍ର ଏଭଳି କ୍ୟାଲେଣ୍ଡର ଜାରି କରାଯିବ ସପ୍ତାହ ବ୍ୟାପି ପଢ଼ାଯିବାକୁ ଥିବା ବିଷୟବସ୍ତୁ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ପାଠ୍ୟଖସଡ଼ା ପ୍ରସ୍ତୁତ କରିବାର ମାଧ୍ୟମ ଏହି କ୍ୟାଲେଣ୍ଡରେ ପ୍ରଦାନ କରାଯାଇଛି ଏହାଦ୍ୱାରା ଶିକ୍ଷକ ଏବଂ ଅଭିଭାବକ ମଧ୍ୟ ପାଠପଢ଼ାକୁ ତଦାରଖ କରିବା ସହ ପୁସ୍ତକ ପାଠ ବ୍ୟତୀତ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ପ୍ରଦାନ କରାଯାଇ ପାରିବ ଏହି କ୍ୟାଲେଣ୍ଡରରେ ପାଠପଢ଼ା ସହ ଶାରୀରିକ ବ୍ୟାୟାମ୍ ଏବଂ ଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଛି ଗଭ୍ ପିଏମ୍ ଜିକେୱାଇ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ମହିଳା ହିତାଧିକାରୀମାନଙ୍କ ଜମାଖାତାକ୍ ପାଞ୍ଚ ଶହ ଟଙ୍କା ଲେଖାଏଁ ଦ୍ୱିତୀୟ କିସ୍ତିର ଅର୍ଥ ପଠାଯାଉଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ମହିଳା ହିତାଧିକାରୀମାନଙ୍କୁ ଗତମାସଠାର୍ଚ ପାଞ୍ଚ ଶହ ଟଙ୍କା ଲେଖାଏଁ ତିନୋଟି କିସ୍ଡିରେ ସହାୟତା ପ୍ରଦାନ କରାଯାଉଛି ଦ୍ୱିତୀୟ କିସ୍ତିର ଅର୍ଥ ବିଭିନ୍ନ ବ୍ୟାଙ୍କ୍କୁ ପଠାଯାଇଛି ଯାହା ବର୍ତ୍ତମାନ ସେମାନଙ୍କର ଜମାଖାତାରେ ଯାଇ ଜମାହେବ

ବ୍ୟାଙ୍କ୍ରୁ ସେମାନଙ୍କର ଟଙ୍କା ନେବାପାଇଁ ସରକାର ହିତାଧିକାରୀମାନଙ୍କ ପାଇଁ ତାରିଖଗୁଡ଼ିକୁ ଘୋଷଣା କରିଛନ୍ତି ଯାହାଫଳରେ ଶାରୀରିକ ଦୂରତା ବଜାୟ ରଖିବା ନିୟମର ପାଳନକୁ ନିଣ୍ଢିତ କରାଯାଇପାରିବ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସ୍ତଚନାରେ କୁହାଯାଇଛି ଯେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ସବୁମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି ଓ ସ୍ଥିତିର ନିୟମିତ ସମୀକ୍ଷା କରାଯାଉଛି

ଭାରତ ସେଠାକୁ ଦ୍ୱିତୀୟ ପର୍ଯ୍ୟାୟରେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ପଠାଇବ

ରାଷ୍ଟଦ୍ରତ ପବନ କାପୁର ଆକାଶବାଣୀକୁ କହିଛନ୍ତି ଯେ ସଂଯୁକ୍ତ ଆରବ ଏମିରେଟରେ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିର ମୁକାବିଲା ପାଇଁ ଭାରତ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ଏହା ଉଭୟ ଦେଶ ମଧ୍ୟରେ ଥିବା ସହଯୋଗକୁ ବୃଦ୍ଧି କରିବ

ଇତିମଧ୍ୟରେ ୟୁଏଇରେ ଅଟକି ରହିଥିବା ଏକ ଲକ୍ଷରୁ ଅଧିକ ଭାରତୀୟମାନେ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି

ଏହା ଗୋଟିଏ ଦିନରେ ସେଠାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଉଛି

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ କୋଭିଡ୍ ନାଇଷ୍ଟିନ୍ର ପରୀକ୍ଷା ସଂଖ୍ୟାକୁ ବୃଦ୍ଧି କରାଯାଇଥିବାରୁ ସେଠାରେ ଅଧିକ ସଂଖ୍ୟକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପାରୁଛି